ଏମାନେ ଦେଶକୁ ଉନ୍ନତିର ଆଉ ଏକ ସୋପାନରେ ପହଞାଇବେ ବୋଲି ଏକ ଗବିତ ଦେଶ ଉହ୍ହକତାର ସହ ଅପେକ୍ଷା କରିଛି ସେ କହିଛନ୍ତି ଦେଶର ଆଧୁନିକୀକରଣରେ ଏହି ଯୁବପିତି ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ

ଏହି ଦିନ ଯୁବବର୍ଗ ସେମାନଙ୍କର ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହେବା ଆବଶ୍ୟକ

ସ୍ଚାନୀୟ ଉତ୍ପାଦକୁ ଲୋକେ କିଶିବାପାଇଁ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ନୀ ଆହ୍ବାନ ଦେଇଛନ୍ତି ଏହି ଅବସରରେ ପ୍ରଧାନମନ୍ତୀ ଉଉର ପ୍ରଦେଶର ପ୍ରୁଲପୁର ଜିଲ୍ଲାର ମହିଳାଙ୍କ ଉଦାହରଣ ଦେଇ ସେମାନେ ସ୍ୱୟଂ ସହାୟିକା ଗୋଷୀ ମାଧ୍ଧମରେ କୋତା ତିଆରି କୌଶଳ ଶିକ୍ଷାକରିବା ପରେ ଗ୍ରାମୀଣ ଜିବିକା ମିଶନ ସହାୟତାରେ ଏକ ଜୋତା ତିଆରି କାରଖାନା ପ୍ରତିଷା କରିବାରେ ସକ୍ଷମ ହୋଇଥିବା ବିଷୟ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ସଂସଦକୁ ଗଣତନ୍ତର ମନ୍ଦିର ବୋଲି କୁହାଯାଏ ଯେଉଁ ସାଂସଦମାନଙ୍କୁ ନିର୍ବାଚିତ କରି ଲୋକମାନେ ପଠାଇଛନ୍ତି ସେମାନେ ଗତ ଷାଠିଏ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି

ଏକଥା କହିବାରେ ଉଦ୍ଦେଶ୍ୟ ହେଲା ସମସ୍ତ ସାଂସଦ ଏଥିପାଇଁ ବଧେଇ ଓ ଅଭିନନ୍ଦନର ଅଧିକାରୀ

ତାସହ ତୂତୀୟ ଏବଂ ଚତୁର୍ଥ ସ୍କାବ ମଧ୍ୟ ବଙ୍କା ହୋଇଯାଇ ତଳକୁ ଓହଳି ରହିଥିଲା

ଏଥିପାଇଁ ସ୍ୱତନ୍ତ ନୀତିନିର୍ଘଣ୍କ ପ୍ରସ୍ତୁତ କରାଯାଇଛି

ସେହିପରି ସମୁଦ୍ର ସ୍ନାନ ସମୟରେ ଅଘଟଶକୁ ଏଡାଇବା ପାଇଁ ସମୁଦ୍ରକୁଳରେ ଶତାଧିକ ସଂଖ୍ୟକ ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶୀଷ ସିଂ କହିଚ୍ଚନ୍ତି

ମହାବିଦ୍ୟାଳୟର ଅଧ୍ଧକ୍ଷ ଡଃ ରାଜେନ୍ଦ ପ୍ରସାଦ ତିପାଠୀଙ୍କ ସଭାପତିତ୍ୱରେ ଏହି ଲାପଟପ ବିତରଣ ସଭାର ଆୟୋଜନ କରାଯାଇଥିଲା

ଧାରଣାସ୍ଚୁଳରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ପହଞ୍ ବୁଝାସୁଝା କରିଥିଲେ